ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ନବୀକରଣ ଓ ଦେଶୀୟ ଜ୍ଞାନକୌଶଳ ବିକାଶର ପ୍ରତୀକ ବହନ କରୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ସାଂପ୍ରତିକ ପରିସ୍ଥିତିରେ ନିଜକୁ ସୁରକ୍ଷିତ ରଖିବା ସହ ବିଶ୍ୱର ଅନେକ ଦେଶକୁ ସାହାଯ୍ୟ କରିବାକୁ ସକ୍ଷମ ପ୍ରଧାନମନ୍ତ୍ରୀ ଦେଶର ସର୍ବପ୍ରଥମ ପୂର୍ଣ୍ଣାଙ୍ଗ ଆନ୍ତର୍ଜାତିକ କ୍ରୁଜ୍ ଟର୍ମିନାଲ୍ ସାଗରିକାକୁ କୋଚିନ୍ ସି ପ୍ୟାଡ୍ ଲିମିଟେଡ୍ର କୋଚିନ ବନ୍ଦର ଓ ସାମୁଦ୍ରିକ ଇଞ୍ଜିନିୟରିଂ ତାଲିମ ପ୍ରତିଷ୍ଠାନଠାରେ ଉଦ୍ଘାଟନ କରିଛନ୍ତି

ତାମିଲନାଡ଼ର କ୍ଷକମାନେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିବା ଓ ଜଳର ସଦୂପଯୋଗ କରିପାରିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କର ପ୍ରଶଂସା କରିଛନ୍ତି ବୁନ୍ଦାଏ ଜଳ ଅଧିକ ଅମଳର ମନ୍ତ୍ରକୁ ସର୍ବଦା ମନେରଖିବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି

ଏହାଦ୍ୱାରା ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ମଜବୁତ୍ ହେବା ସହ କେରଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି

ଲୋକଙ୍କ ଆଶା ଆକାଂକ୍ଷା ପ୍ରରଣ କରିବା ସହ ଭବିଷ୍ୟତ ପାଇଁ ନବଭାରତ ଗଠନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଥମିକତା ଦେଉଥିବା ଶ୍ରୀ ପ୍ରଧାନ କହିଛନ୍ତି ରାଜନାଥ ସିଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଚ୍ଚନ୍ତି ବିବିଧତାରେ ଏକତା ହେଉଛି ଭାରତୀୟ ଗଶତନ୍ତ୍ରର ମୌଳିକ ଭିତ୍ତିଭୂମି ଓ ଏଭଳି ବ୍ୟବସ୍ଥା କେବଳ ଭାରତରେ ହିଁ ଦେଖିବାକୁ ମିଳେ ସେ କହିଛନ୍ତି ଭାରତ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଓ ଗଣତନ୍ତ୍ରକୁ ମଜବୁତ କରିବାରେ ଦେଶର ବିବିଧତା ମୁଖ୍ୟ ଭୂମିକା ଗ୍ରହଣ କରିବ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ର ସର୍ବଶ୍ରେଷ୍ଠ ମାର୍ଚିଂ କଣ୍ଟିଜେଣ୍ଟ ପୁରସ୍କାର ବିତରଣ କରିବା ଅବସରରେ ଶ୍ରୀ ସିଂ ସଶସ୍ତ୍ରବାହିନୀ ଯବାନ ଓ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଯବାନମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ସାଧାରଣତନ୍ତ୍ର ଦିବସ ଦେଶର ରାଷ୍ଟ୍ରୀୟ ଉତ୍ସବ ଓ ଏଥିରେ ଦେଶର ସାମରିକ ଶକ୍ତିର ପ୍ରଦର୍ଶନ ହୋଇଥାଏ ବିଭିନ୍ନ ଅସାମାଜିକ କାର୍ଯ୍ୟକୁ ନିୟନ୍ତ୍ରଣ କରିବାରେ ଦିଲ୍ଲୀ ପୋଲିସ୍ର ଭୂମିକାକୁ ଶ୍ରୀ ସିଂ ପ୍ରଶଂସା କରିଛନ୍ତି

ସଶସ୍ତ୍ରବାହୀନ ବର୍ଗରେ ଜଟ୍ ରେଜିମେଣ୍ଟ ସର୍ବଶ୍ରେଷ୍ଠ ମାର୍ଚିଂ କଣ୍ଟିଜେଣ୍ଟ ପୁରସ୍କାର ପାଇବାକୁ ମନୋନୀତ ହୋଇଛି ଆକାଶବାଣୀକୁ ଏକ ବିଶେଷ ସାକ୍ଷାତକାରରେ ବ୍ରିଗେଡିୟମର ଆଦର୍ଶ କେ ବୁଟେଲ କହିଛନ୍ତି ଚଳିତବର୍ଷର ପ୍ୟାରେଡ୍ ପାଇଁ ଜଟ୍ ରେଜିମେଣ୍ଟ ଅନେକ ଉଦ୍ୟମ କରିଥିଲା

ଉତ୍ତର ପ୍ରଦେଶର ବହରାଇଚଠାରେ ହେବାକୁ ଥିବା ମହାରାଜା ସୁହେଲ୍ଦେବଙ୍କ ଜନ୍କବାର୍ଷିକୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେବେ ଏହି ପ୍ରକ୍ସ ମଧ୍ୟରେ ମହାରାଜା ସୁହେଲ୍ଦେବଙ୍କ ପ୍ରତିମ୍ଭର୍ତ୍ତି ସ୍ଥାପନ ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶମଳକ କାର୍ଯ୍ୟ ଅତିଥିଭବନ ଏବଂ ଶିଶୁ ପାର୍କ ଆଦି ରହିଛି ସ୍କାରକୀ ସ୍ଥଳର ବିକାଶଦ୍ୱାରା ଦେଶର ପର୍ଯ୍ୟଟକମାନେ ତାଙ୍କର ବୀରତ୍ୱ ସମ୍ପର୍କରେ ଅବଗତ ହୋଇପାରିବା ସହିତ ଏହା ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋସାହିତ କରିବ

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଅପେକ୍ଷା ସମୟ ହ୍ରାସ ଇନ୍ଧନ ସଞ୍ଚୟ ବୃଦ୍ଧି ଏବଂ ଟୋଲ୍ ପ୍ଲାକାଗୁଡ଼ିକରେ ସହଜରେ ଯାତାୟତ କରିବାପାଇଁ ଏହି ପଦକ୍ଷେପ ହାତକୁ ନିଆଯାଇଛି

ଏହି ସମୟ ସୀମା ଆଉ ନ ବଢ଼ାଇବା ଲାଗି ମନ୍ତ୍ରଣାଳୟ ନିଷ୍କଭି ନେଇଛି ଫାସ୍ଟ୍ୟାଗ୍ ହେଉଛି ଏକ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ଯାହାଦ୍ୱାରା ଇଲୋକ୍ଟ୍ରୋନିକ ପେମେଣ୍ଟ୍ ହୋଇଥାଏ

ଏକ ଟ୍ୱିଟ୍ବାର୍ତ୍ତାରେ ଶ୍ରୀ ମୋଦୀ ଲୋକମାନଙ୍କୁ ସେମାନଙ୍କର ମତାମତ ଜଶାଇବାକୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଗତମାସର ମନ୍କି ବାତ୍ କାର୍ଯ୍ୟକ୍ରମରେ ସେ କଳା ସଂସ୍କୃତି ପର୍ଯ୍ୟଟନ ଓ କୃଷିକ୍ଷେତ୍ରରେ ନୂଆ ନୂଆ ପଦ୍ଧତିର ଉପଯୋଗ ସମେତ ଅନେକ ପ୍ରସଙ୍ଗ ବିଷୟରେ ଉଲ୍ଲେଖ କରିଥିଲେ

ଲୋକମାନଙ୍କର କିଛି ମତାମତ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ଥାନ ପାଇବ

ଗତବର୍ଷ ଭାରତୀୟ ଝୋଟ ନିଗମ ଜାତୀୟ ବିହନ ନିଗମ ସହ ଏକ ବୁଝାମଣା ସ୍କାରକପତ୍ରରେ ଉପନୀତ ହୋଇଥିଲା

ଶ୍ରୀମତୀ ଇରାନୀ କହିଛନ୍ତି ଝୋଟଚାଷୀମାନଙ୍କୁ ସହାୟତା କରିବା ଲାଗି କୃଷିମନ୍ତ୍ରଣାଳୟ ଓ ବୟନଶିଳ୍ପ ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କର୍ଛନ୍ତି